ଇତିମଧ୍ଧରେ ପ୍ରାୟ ସମ୍ଠ କର୍ମଚାରୀ ଭୋଟଗ୍ରହଣ କେନ୍ଦ୍ରମାନଙ୍କରେ ପହଂଚି ସାରିଛନ୍ତି

ସେହିପରି ଦିବ୍ୟାଙ୍ଗ ଓ ବରିଷ୍ଡ ନାଗରିକମାନଙ୍କ ପାଇଁ ସ୍ୱତନ୍ତ ବ୍ୟବସ୍ଚା ଗ୍ରହଶ କରାଯାଇଥିବା ଜଶାପଡିଛି

ସେହିଭଳି ଆସନ୍ତାକାଲିର ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଫଳରେ ଆହତମାନଙ୍କୁ ସହଜରେ ମାଗଣା ଆମ୍ପୁଲାନ୍ପ ସେବା ମିଳିପାରିବ

ଏହି ସମୟକୁ ଗୋଲଡେନ ଆଓ୍ୱାର ମ୍ୟାନେଜମେକ୍କ ଭାବେ ଅଭିହିତ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି

ଆଜି ଏନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିକେ ଶର୍ମାଙ୍କୁ ଭେଟି ଯାଜପୁର ଏସ୍ପି ଚରଣ ସିଂହ ମିନାଙ୍କ ବିରୋଧରେ ଅଭିଯୋଗ କରିଛି

ଖବର ପାଇ ସିମୁଳିଆ ଥାନା ପୁଲିସ ଘଟଣାସୁଳରେ ପହଞ୍ ତଦନ୍ତ କରୁଛି

କଟକ ବଡଡାକ୍ତରଖାନାରେ ଚିକିିିତ ହେଉଥିବା ଅବସ୍ଷାରେ ଉଭୟଙ୍କର ମୃତ୍ଧୁ ଘଟିଥିବା ଜଣାପଡିଛି

ଶିଶୁର ମାଆ ଏହା ଦେଖିବା ପରେ ତାକୁ ତୁରନ୍ତ ଉଦ୍ଧାର କରି ଦେବଗଡ କିଲ୍ଲା ମୁଖ୍ୟ ଚିକିହାଳୟରେ ଭର୍ତ୍ତି କରିଥିଲେ

ସୂଚନା ଅନୁସାରେ ଆକି ସକାଳେ ଜୁଡୋ ଖେଳାଳିଙ୍କୁ ଧରି ଏକ ବସ୍ ଇମ୍ଫାଲରୁ ଦୀମାପୁର ଆସିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା

ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଶିପାଗ କେନ୍ଦ ପକ୍ଷର୍ ସତର୍କ ସ୍ଚନା ଜାରି କରାଯାଇଛି